ଭାରତର ଭ୍ୟାକ୍ନିନ ମୈତ୍ରୀ ଅଭିଯାନକୁ ୟୁରୋପୀୟ ପରିଷଦ ସ୍ୱାଗତ କରିଛି

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିଶେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇଥିଲେ ଭାରତ ଏବଂ ୟୁରୋପୀୟ ପରିଷଦର ନେତୃବୃନ୍ଦ ତଥା ଏହା ସଦସ୍ୟ ଦେଶ ପାରସ୍କରିକ ରଣନୀତିକ ସହଯୋଗ ଗଣତାନ୍ତ୍ରିକ ପ୍ରତିବଦ୍ଧତାନ୍ୟାୟ ଏବଂ ଆଇନ ଓ ମୌଳିକ ଅଧିକାରକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି

କୋଭିଡ ମହାମାରୀ ସ୍ଥିତିରେ ଅଧିକ ସହଯୋଗ ଏବଂ ମହାମାରୀର ମୁକାବିଲା ଓ ଅର୍ଥନୀତିର ପୁନରୁଦ୍ଧାର ସମ୍ପର୍କରେ ଏହି ବୈଠକରେ ବିସ୍ତୂତଭାବେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ପରିଷଦର ନେତୃବୃଦଙ୍କ ବୈଠକରେ କାରି ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ୟୁରୋପୀୟ ପରିଷଦ ବିଶ୍ୱର ସବୁଠାରୁ ଦୁଇ ବୃହତ୍ ଗଣତନ୍ତ୍ର ଭାବେ ସୁରକ୍ଷା ସମୃଦ୍ଧି ଏବଂ ବହୁମୁଖୀ ବିଶ୍ୱରେ ନିରନ୍ତର ବିକାଶ ଉପରେ ସହମତି ପ୍ରକାଶ କରିଛନ୍ତି

ଏହା ଦ୍ୱାରା ଏକ ଉନ୍ନତ ଭବିଷ୍ୟତ ପାଇଁ ଭାରତ ଏବଂ ୟୁରୋପୀୟ ପରିଷଦର ସମ୍ପର୍କ ସୁଦୃଢ ହେବ

ଉଭୟ ପକ୍ଷର ନେତୃବ୍ଦନ ସାମ୍ପ୍ରତିକ ଏବଂ ପରିଷଦର ବୈଶ୍ୱିକ ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ନିୟମ ଆଧାରିତ ଏବଂ ପ୍ରଭାବଶାଳୀ ବହୁସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି

ଭାରତ ଏବଂ ୟୁରୋପୀୟ ପରିଷଦ କୋଭିଡ ପ୍ରତିଷେଧକ ଟିକା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ମତ ଦେଇଦେବା ସହ ସୁରକ୍ଷିତ ସମାନ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ

ବିଚାରପତି ଡି ୱାଇଚନ୍ଦ୍ରଚୂଡ ଏବଂ ଏମଆର ସାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାତୀୟସ୍ତରରେ ଟାସ୍କ ଫୋର୍ସ ଗଠନ କରି କରୋନା ମହାମାରୀ ସମ୍ପର୍କରେ ଜନସ୍ୱାସ୍ଥ୍ୟ ପାଇଁ ବୈଜ୍ଞାନିକ ଏବଂ ବିଶେଷ ତଥ୍ୟ ହାସଲ କରିବାକୁ କହିଛନ୍ତି ଏହି ଟାସ୍କ ଫୋର୍ସରେ ଦେଶର ପ୍ରମୁଖ ବିଶେଷ ହେଲ୍ଥ ମିନିଷ୍ଟ୍ରି କୋବିଡ୍ ପଲିସି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ବର୍ଗର କୋବିଡ୍ ହସ୍କିଟାଲ୍ରେ ରୋଗୀମାନଙ୍କୁ ଭର୍ତ୍ତି କରିବା ପାଇଁ ଜାତୀୟ ନୀତିରେ ସଂଶୋଧନ ଆଶିଛି ରୋଗୀମାନଙ୍କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଥିବା ଏହି ନୀତି ଦ୍ୱାରା କୋବିଡ୍ ସଂକ୍ରମିତମାନଙ୍କର ଶୀଘ୍ର ତଥା ଫଳପ୍ରଦ ଚିକିହା କରାଯାଇ ପାରିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଜାରି କରାଯାଇଥିବା ପୂର୍ବ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ୍ ହସିଟାଲ ଗୁଡ଼ିକରେ ରୋଗୀମାନଙ୍କୁ ଭର୍ତ୍ତି କରାଯିବା ପାଇଁ କୋଭିଡ ପକ୍ଟିଟିଭ ରିପୋର୍ଟର କୌଣସି ଆବଶ୍ୟକତା ପଡ଼ିବ ନାହିଁ କୌଣସି ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯିବାକୁ ମନା କରାଯାଇ ପାରିବ ନାହିଁ କୌଣସି ରୋଗୀ ଅନ୍ୟ ସହରର ହୋଇଥିଲେ ମଧ୍ୟ ସେମାନଙ୍କୁ ଅକ୍ନିଜେନ୍ ଓ ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରାଯିବ ଅଗ୍ରାଧିକାର ଭିତ୍ତିରେ ହସ୍କିଟାଲ୍ରେ ରୋଗୀମାନଙ୍କୁ ଭର୍ତ୍ତି କରାଯିବ ଯେଉଁ ରୋଗୀମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରିବା ନିହାତି ଜରୁରୀ ହୋଇ ନ ଥିବ ସେମାନେ ଯେପରି କୌଣସି ଶଯ୍ୟା ଅଧିକାର କରି ନ ରଖିବେ ତାହା ନିଶ୍ଚିତ କରାଯିବ ଏହା ବ୍ୟତୀତ ସଂଶୋଧୂତ ନିୟମ ଅନୁସାରେ ରୋଗୀମାନଙ୍କୁ ହିିଟାଲ୍ରୁ ଘରକୁ ଯିବାକୁ ଅନୁମତି ଦିଆଯିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ ସଫକ୍ରମିତ ଓ କୋବିଡ୍ରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କ ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ ସକାଶେ ପୂର୍ବରୁ ନିଷ୍କଭି ନେଇସାରିଛି ଡିଆର୍ଡିଓ ଡ୍ରଗ୍ କୋବିଡ୍ ସଂକ୍ରମଣର ମୁକାବିଲା ଦିଗରେ ଏକ ପଦକ୍ଷେପ ସ୍ୱରୂପ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆରଡିଓ ଦ୍ୱାରା ବିକଶିତ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ ଡିସିଜିଆଇ ସମ୍ମତି ପ୍ରଦାନ କରିଛନ୍ତି ଦେଶରେ ଦ୍ୱିତୀୟଥର ପାଇଁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏହି ଔଷଧ କୋଭିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହେବାର ଆଶା କରାଯାଉଛି

ଏହି ଔଷଧକୁ ପାଣିରେ ଗୋଳାଇ ରୋଗୀଙ୍କୁ ପିଇବାକୁ ଦିଆଯିବ ଏହି ଔଷଧ ଭୂତାଣୁ ସଂକ୍ରମିତ ହୋଇଥିବା ସେଲ୍ରେ ଜମା ହୋଇ କରୋନା ଭୂତାଣୁକୁ ଅନ୍ୟତ୍ର ବ୍ୟାପିବାରୁ ରୋକିବ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସେଲ୍ ଗୁଡ଼ିକରେ ଏହି ଔଷଧ ଯାଇ କମା ହୋଇପାରୁଥିବାରୁ ଏହା ସଂକ୍ରମଣକୁ ସଫଳତାର ସହ ରୋକି ପାରିବ ଏହି ନୂଆ ଔଷଧ ଡିଆର୍ଡିଓର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍ ଏବଂ ଡକ୍ର ରେଡ୍ରୀର ଗବେଷଣାଗାର ଦ୍ୱାରା ମିଳିତ ଉଦ୍ୟୋଗରେ ପ୍ରସ୍ତୁତ କରାଯାଇଛି ଔଷଧର କ୍ଲିନିକାଲ୍ ଟେଷ୍ଟରୁ ଏହା ଅତି କମ୍ ସମୟ ମଧ୍ୟରେ ରୋଗୀମାନଙ୍କୁ ଆରୋଗ୍ୟ ଲାଭ କରିବାରେ ସାହାଯ୍ୟ କରୁଥିବା ଜଣାପଡ଼ିଛି ଫଳରେ ରୋଗୀମାନଙ୍କୁ ଅତିରିକ୍ତ ଅକ୍ୱିଜେନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ଏହି ଔଷଧକୁ ସାମାନ୍ୟରୁ ଗୁରୁତର କୋଭିଡ୍ ସଂକ୍ରମିତମାନଙ୍କ ପାଇଁ ବ୍ୟବହାର କରିବାକୁ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଅଧିକ ପଦକ୍ଷେପ ଗ୍ରହଣ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଭିତ୍ତି କରି ଡିଆର୍ଡିଓ ଏହି ଔଷଧର ବିକାଶ ଦିଗରେ ପଦକ୍ଷେପ ନେଇଥିଲା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏହି ଔଷଧର ସଫଳତାକୁ ଭିତ୍ତି କରି ଏହାକୁ କୋଭିଡ୍ ସଂକ୍ରମିତ ମାନଙ୍କ ଶରୀରରେ ଦ୍ୱିତୀୟ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲା ଦ୍ୱିତୀୟ ପରୀକ୍ଷା ପରେ ଏହି ଔଷଧ କୋଭିଡ୍ ସଂକ୍ରମିତମାନଙ୍କ ପାଇଁ ନିରାପଦ ସାବ୍ୟସ୍ତ ହୋଇଥିଲା ଓ ସେମାନଙ୍କୁ ଶୀଘ୍ର ଆରୋଗ୍ୟ ହେବାରେ ସାହାଯ୍ୟ କରିଥିଲା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂତନ ସଂକ୍ରମିତମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ପିଲାମାନେ ସ୍କୁଲ ଛୁଟି ପରେ ଘରକୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା